ବିଧାନସଭା ବିଧାନସଭା ବଜେଟ୍ ଅଧିବେସନର ଦିତୀୟ ପର୍ଯ୍ୟାୟର ସପ୍ତମ ଦିନରେ ଆକି ଗୃହକାର୍ଯ୍ୟ ସାମାନ୍ୟ ସ୍ୱାଭାବିକ ରହିଛି

ସେ କହିଛନ୍ତି ସମସ୍ତ ପଞିକୃତ ଚାଷୀଙ୍କ ଧାନ କିଶାଯିବ

ବିରୋଧୀଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ବତି ଗୃହକୁ ମୁଲତବୀ ରଖିଥିଲେ

ବିଧାନସଭାରେ ଆକି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଓପିଜିସି ସଂକ୍ରାନ୍ତୀୟ ପ୍ରଶ୍ୱର ଉତ୍ତର ଦେଇ ଶକ୍ତି ମନ୍ତୀ ଦିବ୍ୟଶଙ୍କର ମିଶ୍ର ଏହା ଗୃହକୁ ଜଶାଇଛନ୍ତି ସେ କହିଛନ୍ତି ସମସ୍ତ ୟୁନିଟ୍ରୁ ଶକ୍ତି ଉପାଦନ କରାଯାଉଛି

ସେହିଭଳି ଜନସାଧାରଣଙ୍କୁ ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି କରୋନା ସଂକ୍ରମଶକୁ ଦୃଷ୍ଷିରେ ରଖ୍ ଏହିଭଳି ନିଷ୍ବଉି ନିଆଯାଇଥବା ଜଣାପଡିଛି ଟିକାକରଣ ଦେଶରେ କରୋନା ଟିକାକରଣ ଦ୍ରତଗତିରେ ଆଗେଇ ଚାଲିଛି